ଏବଂ ରାଜ୍ୟରେ ବତୁଛି ତାପମାତ୍ରା

ତେବେ ଯେଉଁ ଚାଷୀମାନଙ୍କର ଟୋକନ ଅବଧି ସରିଯାଇଛି ସେମାନଙ୍କୁ ଆଉ ଟୋକନ ମିଳିବନାହିଁ ବୋଲି ମନ୍ତୀ ସ୍ୱଷ୍ଟ କରିଛନ୍ତି

ଏହା ଦେଶରେ ଡିଜିଟାଲ ମାଧ୍ଧମରେ ପ୍ରଥମ ପ୍ରଦର୍ଶନୀ ହେବାକୁ ଯାଉଛି

ସେ ଆହୁରି କହିଛନ୍ତି ଯେ ବର୍ଉମାନ ସୁଦ୍ଧା ରାଜ୍ୟରେ ପଜିଟିଭ୍ ସଂଖ୍ୟାରେ ବିଶେଷ ବୃଦ୍ଧି ଘଟିନାହି ତଥାପି ସତର୍କତାମ୍ଳକ ପଦକ୍ଷେପ ନିଆଯାଉଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ମୃତକଙ୍କ ମଧରେ ମା ଓ ପୁଅ ଥିବାବେଳେ ବାପା ଗୁରୁତର ହୋଇଥିବା କଣାପଡିଛି ଗୁରୁତର ବ୍ୟକ୍ତିଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ପରିବାରର ଏହି ସଦସ୍ୟମାନେ ଇଟାଭାଟିରେ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ

ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ପରିଲକ୍ଷିତ ହୋଇଛି